ବର୍ଉମାନ ଦେଶରେ ସକ୍ରିୟ ସଂକ୍ରମଶ ମାମଲା ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି

ସେହିପରି କୋଭିଡ୍ ବିରୋଧରେ ଟିକାକରଣ ଏହି ରୋଗକୁ ସମୂଳେ ବିନାଶ କରାଯାଇ ପାରିବ

ଗତକାଲି ବାଶିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ଧକ୍ଷତାରେ ଅନୁଷ୍ତିତ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ମଞ୍ଠୁରୀ ଲାଭ କରିଛି

ଚଳିତ ଥର ମେଳାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯାଇନାହିଁ